ସାମାଜିକ ଦୂରତା ରକ୍ଷା କରି ବଡଦାଶ୍ଡରେ ଚାଲିଛି ରଥନିର୍ମାଣ

ସେହିପରି ସଙ୍ଗରୋଧ କେନ୍ଦ୍ରକୁ ସାଧାରଣ ଲୋକେ ଯିବାପାଇଁ ବାରଣ କରାଯାଇଛି

ଅନ୍ୟପକ୍ଷରେ ପ୍ରଥମେ ଡାକ୍ତରୀ ଯାଞ ଓ ପରେ ରାକ୍ୟକୁ ଫେରିବା ପାଇଁ ଅନୁମତି ମିଳିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସୁରତରୁ ଆକି ଆସିବାକୁ ଥିବା ଟ୍ରେନ୍ଗୁଡ଼ିକ ବାତିଲ କରାଯାଇଥିବା ଜଣାପଡ଼ିଛି

ଏହି କାର୍ଯ୍ୟ ସକାଲେ ନୋଡାଲ ଅଫିସର ନିଯୁକ୍ତି ଲାଗି ରେଳ ମନ୍ତ୍ରଶାଳୟ ପକ୍ଷରୁ ରାକ୍ୟ ମୁଖ୍ୟ ଶାସନ ସଚିବଙ୍ଙୁ ଚିଠି ଲେଖାଯାଇଥିବା ଜଶାପଡିଛି ସାମାନ୍ୟ କିମ୍ମା ଅତି ସାମାନ୍ୟ କରୋନା ଲକ୍ଷଣ ଥିବା ଲୋକଙ୍କୁ ଏହି ରେଳ କୋଚ୍ରେ ରଖାଯାଇ ଚିକିହା କରାଯିବ ବୋଲି ସ୍ଚନା ମିଳିଛି